ତଳମୁଖରେ ବିବାଦ ନାହିଁ

ଫଳରେ ଜଳ ସଂରକ୍ଷଣ ହୋଇପାରିବ

ଏହାଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ମନୋବଳ ବୃଦ୍ଧି ପାଇବ ଏବଂ ସ୍ତାନୀୟ ଲୋକ ମାନଙ୍କ ସହ ଆଲୋଚନା କରାଯାଇପାରିବ

ଏହା ମାନବ ସଭ୍ୟତା ପାଇଁ ଏକ ଲଜା ଓ କଳଙ୍କ

ପ୍ରତ୍ୟେକ ମଣିଷ ମଧରେ ଭଗବାନ୍ ବିଦ୍ୟମାନ

ସେହିଭଳି ଶିଶୁଙ୍କ ପାଇଁ ଚାଇଲ୍ଡ୍ ଲକ୍ ସିଷ୍ଟମ୍ ରହିବ